ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାସରୀୟ ରକ୍ତଭଷାର ପରିଚାଳନା କମିଟିରେ ସଂପୂକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଅଧ୍ଘକ୍ଷ ରହିବେ

ଭ୍ରତଳ ଜଳ ରାକ୍ୟରେ ଭୂତଳ ଜଳସ୍ତର ଗୁରୁତର ଭାବେ ହ୍ରାସ ପାଇବାରେ ଲାଗିଛି ଏହାକୁ ଦୂଷିରେ ରଖି ରାଜ୍ୟ ସରକାର ଭୂତଳ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ନିଷ୍ବତ୍ତି ନେଇଛନ୍ତି

ସହରାଞଳରେ ଉଭୟ ସରକାରୀ ଓ ବେସରକାରୀ ଗୃହଗୁଡ଼ିକୁ ଏଥିରେ ସାମିଲ କରାଯିବ

ଆଗାମୀ ଦିନରେ ଏହା ଅନ୍ୟାନ୍ୟ ସ୍ତାନକୁ ସଂପ୍ରସାରଣ କରାଯିବ ବୋଲି ଭ଼ତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି

ଏଥିରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧ୍ପତି ପ୍ରଫେସର ଗଣେଶୀଲାଲ ପୌରୋହିତ୍ୟ କରିବେ

ବାରବାଟୀ କ୍ରିକେଟ୍ ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମ୍ରେ ଭାରତ ଓ୍ୱେଷ୍ଟଇଣ୍ଣିଜ୍ ମଧ୍ଧରେ ତୂତୀୟ ଏକଦିବସୀୟ ଦିବାରାତ୍ର ମ୍ୟାଚ୍ ଅନୁଷିତ ହେବ ମ୍ୟାଚ୍ର ଆଇନ୍ଶୃଙ୍ଖଳା ପରିସ୍ତିତି ବିଷୟରେ ଯାଞ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ

ଆକି ଉଭୟ ଦଳର ଖେଳାଳି ଅଭ୍ୟାସ ପାଇଁ ପର୍ଯ୍ୟାୟକ୍ରମେ ବାରବାଟୀ ଆସିବେ

ଏହି ମ୍ୟାଚ୍ରେ ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମା ଏକ ବିଶେଷ ରେକର୍ଡର ଅଧ୍କାରୀ ହୋଇପାରିବା ନେଇ ଆଶା କରାଯାଉଛି

ଏଥିସହ ଉପକୁଳ ଓ ଆଭ୍ୟନ୍ତରୀଣ କିଲ୍ଲାରେ ଘନକୁହୁଡି ଦେଖାଯିବ